ଗତ ଶୁକ୍ରବାର ଦିନ ଶ୍ରୀ ମୋଦି ସାର୍କ ସଦସ୍ୟ ରାଷ୍ଟ୍ର ନେତୃବୃନ୍ଦଙ୍କ ସହ ଏଭଳି ଏକ ଆଲୋଚନା ଲାଗି ଇଚ୍ଛାବ୍ୟକ୍ତ କରିଥିଲେ ଏ ସଂପର୍କରେ ଅନେକଗୁଡ଼ିଏ ଟ୍ୱିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବା ଲାଗି ପ୍ରସ୍ତାବ ଦେଇଥିଲେ ପୃଥିବୀର ଅନ୍ୟତମ ଜନବହୁଳ ଦକ୍ଷିଣ ଏସିଆ ଏବଂ ସମଗ୍ର ବିଶ୍ୱରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟର ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଏହି ପଦକ୍ଷେପ ଏକ ଉଦାହରଣ ସୃଷ୍ଟି କରିବ ବୋଲି ଶ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି

ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେନା ଦ୍ୱାରା ପରିଚାଳିତ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଯାତ୍ରୀମାନଙ୍କୁ ରଖାଯାଇଛି ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ସମ୍ଭିତ ଘୋଷ କହିଛନ୍ତି ଇରାନ୍ରେ ଯାଞ୍ଚ ସମୟରେ ସେମାନଙ୍କଠାରେ କରୋନା ଭୂତାଣୁ ସଂକ୍ରମଣ ହୋଇନଥିବା ଜଣାପଡିଛି

କର୍ଣ୍ଣେଲ ଘୋଷ କହିଛନ୍ତି ଭାରତୀୟ ସେନା ଯୋଧପୁରଠାରେ ମଧ୍ୟ ଏହିଭଳି ଏକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିଛି

ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ କହିଛନ୍ତି ସେମାନଙ୍କୁ ଦୁଇସପ୍ତାହ ପର୍ଯ୍ୟନ୍ତ ପୃଥକ୍ ଭାବେ ରଖାଯିବ ଜାତୀୟ ରାଜଧାନୀର ଚାଓଲା ଶିବିରରେ ଥିବା ଆଇଟିବିପିର ପୃଥକୀକରଣ ସୁବିଧା କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି ମନ୍ତ୍ରୀ କହିଛନ୍ତି ବିଶ୍ୱର ଯେକୌଣସି ସ୍ଥାନରେ ବିପଦରେ ଥିବା ଭାରତୀୟମାନଙ୍କ ନିକଟରେ କେନ୍ଦ୍ର ସରକାର ପହଞ୍ଚିବା ପାଇଁ ପ୍ରତିଶ୍ରତିବଦ୍ଧ ଏ ଦିଗରେ ସହଯୋଗ ପାଇଁ ସେ ଇଟାଲୀ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହିତ ଏୟାର ଇଣ୍ଡିଆର ଏହି ପ୍ରୟାସ ଭୂୟସୀ ପ୍ରଶଂସା କରିଛନ୍ତି ହେଲ୍ଥ ଆଡ୍ଭାଇଜରୀ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସାଧାରଣ କେତେକ ମୌଳିକ ସ୍ୱାସ୍ଥ୍ୟ ନୀତି ଅବଲମ୍ବନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ବେଶି ଲୋକଙ୍କ ସମାବେଶ ହେଉଥିବା ସ୍ଥାନକୁ ନ ଯିବାପାଇଁ କୁହାଯାଇଥିବାବେଳେ ଯଦି କେହି କଫ କାଶ ବା ଜ୍ୱରରେ ଆକ୍ରାନ୍ତ ହୋଇଥା'ନ୍ତି ସେମାନଙ୍କଠାରୁ ନିରାପଦ ଦୂରତ୍ୱ ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ହାତ ନ ଧୋଇ ନିଜର ଆଖି ନାକ ପାଟିକୁ ଛୁଅଁନ୍ତୁ ନାହିଁ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାପାଇଁ ମଧ୍ୟ ବାରଣ କରାଯାଇଛି ବାରମ୍ଭାର ସାବୁନ୍ରେ ହାତ ଧୋଇବା ସହ ଆବଶ୍ୟକ ପଡ଼ିଲେ ଆଲ୍କୋହଲ୍ଭିତ୍ତିକ ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି କାଶ ଓ ଛିଙ୍କବେଳେ ନିଜ ମୁହଁରେ ରୁମାଲ୍ କିମ୍ବା ଟିସ୍କ ପେପର୍ ଦେବାକୁ ପରାମର୍ଶ ଦିଆଯାଇଛି ବ୍ୟବହୃତ ଟିସ୍କ ପେପର୍ ଓ ମାସ୍କକୁ ବନ୍ଦ୍ ଥିବା ଡଷ୍ଟବିନ୍ରେ ପକାଇବାକୁ କୁହାଯାଇଛି ଜ୍ୱର କାଶ କିମ୍ବା ଶ୍ୱାସପ୍ରଶ୍ୱାସରେ କଷ୍ଟ ଅନୁଭବ କଲେ ତୁରନ୍ତ ଚିକିହକଙ୍କ ପରାମର୍ଶ ନେବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଡାକ୍ତରଙ୍କୁ ଦେଖାକରିବାକୁ ଯିବାବେଳେ ମୁହଁରେ ମାସ୍କ ବା କପଡ଼ାର ଆବରଣ ଦେବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି

ସନ୍ଦିଗ୍ଧ ସ୍ଥାନ ଚାରିପଟେ ପୁଲିସ ପକ୍ଷରୁ ଖାନଥ୍ଲାସୀ ଅଭିଯାନ ଜୋର୍ଦାର ହେବା ପରେ ଲୁଚି ରହିଥିବା ସନ୍ତାସବାଦୀମାନେ ଯବାନମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ବର୍ତ୍ତମାନ ପର୍ଯ୍ୟନ୍ତ ଗୁଳି ବିନିମୟ ଜାରୀ ରହିଛି ଏବଂ ମୃତ ସନ୍ତାସବାଦୀଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ଇଣ୍ଡିଆ ଲ୍ୟାଣ୍ଡ ଚେକ୍ ପୋଷ୍ଟ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ଏହାର ଭୂ ତନଖି ଫାଟକ ଗୁଡ଼ିକରେ ଆନ୍ତର୍ଜାତିକ ଯାତ୍ରୀଙ୍କ ଆଗମନ ଉପରେ କଟକଶା ଜାରି କରିଛି ଗତକାଲି ମଧ୍ୟରାତ୍ରିରୁ ଭାରତ ପଡୋଶୀ ରାଷ୍ଟ୍ର ନେପାଳ ବାଂଲାଦେଶ ଓ ମ୍ୟାଁମାର ସୀମା ସଂଲଗ୍ନ ତନଖି ଫାଟକଗୁଡ଼ିକୁ ବନ୍ଦ କରିଦେଇଛି

ତେବେ ଭୁଟାନ ଓ ବାଂଲାଦେଶର ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ଭିସାମୁକ୍ତ ଆଗମନ ପୂର୍ବଭଳି ଜାରି ରହିବ ରୋଡ଼ ସେପ୍ଟି ବେସାମରିକ ବିମାନ ଚଳାଚଳ ସଡ଼କ ପରିବହନ ଓ ରାଜପଥ ଜାହାଜ ଚଳାଚଳ ପର୍ଯ୍ୟଟନ ଓ ରେଳବାଇ ଆଦି କ୍ଷେତ୍ରରେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏକ ଶକ୍ତିଶାଳୀ ସୁରକ୍ଷା ଢ଼ାଞ୍ଚା ପ୍ରସ୍ତୁତ କରିବାକୁ ଏକ ସଂସଦୀୟ କମିଟି ପ୍ରସ୍ତାବ ଦେଇଛି ଏହିସବୁ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଗୋଷୀ ଗଠନ କରି ସୁରକ୍ଷା ଓ ନିରାପତ୍ତା କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଆନ୍ତର୍ଜାତିକ ସ୍ତରରେ ପ୍ରଣିତ ନୀତସବୁକୁ ଏହି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ପାଇଁ କମିଟି ମତ ଦେଇଛି ସମଗ୍ର ଦେଶରେ ଏବେ ଟ୍ରକ୍ ଗୁଡ଼ିକରେ କ୍ଷମତାଠାରୁ ଅଧିକ ମାଲ୍ ବୋଝେଇ ଅନିୟନ୍ତିତ ଭାବେ ଜୋର୍ସୋର୍ରେ ଚାଲିଥିବାବେଳେ ଏହାକୁ ନିୟନ୍ତିତ କରିବା ପାଇଁ ଇଲେକ୍ଟ୍ରୋନିକ୍ ଓଜନ ପୋଲ ନିର୍ମାଣ ପାଇଁ କମିଟି ପ୍ରସ୍ତାବ ଦେଇଛି ପରିବହନ ପର୍ଯ୍ୟଟନ ଓ ସଂସ୍କୃତି ସଂକ୍ରାନ୍ତ ସ୍ଥାୟୀ କମିଟି ସଂସଦର ଉଭୟ ଗୃହରେ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି ଏମ୍ପି ଫ୍ରୋର ଟେଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ଆସନ୍ତାକାଲି ଆସ୍ଥା ଭୋଟ ଲୋଡ଼ିବା ପାଇଁ ରାଜ୍ୟପାଳ ଲାଲଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗତକାଲି ବିଳୟିତ ରାତ୍ରିରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ଶ୍ରୀ ଟଣ୍ଡନ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣର ପରେ ପରେ ଆସ୍ଥାଭୋଟ୍ ଲୋଡ଼ିବା ପାଇଁ କମଳନାଥଙ୍କୁ କହିଛନ୍ତି

ଏକ ବିଜେପି ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ଆସ୍ଥାଭୋଟ ପ୍ରମାଣ ନେଇ ଅନୁରୋଧ କରିବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି

ଇତିମଧ୍ୟରେ ଶାସକ କଂଗ୍ରେସ ନିଜର ବିଧାୟକମାନଙ୍କୁ ଗୃହରେ ଉପସ୍ଥିତ ରହି ସରକାରଙ୍କ ସପକ୍ଷରେ ଭୋଟ ଦେବାକୁ ହ୍ୱିପ୍ ଜାରି କରିଛି

ରାଜ୍ୟ ନିର୍ବାଚନ ଅଧିକାରୀ ଏନ୍ ରମେଶ କୁମାର ଆଜି ବିଜୱାଡାଠାରେ ସାମ୍ବାଦିକମାନଙ୍କୁ ଏ ସମ୍ପନ୍ଧରେ ସୂଚନା ଦେଇ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ସର୍ବସାଧାରଣ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ପଞ୍ଚାୟତ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି

ଉପଭୋକ୍ତାମାନଙ୍କର ଅଧିକାରକୁ ସୁରକ୍ଷିତ ରଖିବା ଏବଂ ସନ୍ମାନ ଜଣାଇବା ତଥା ସାମାଜିକ ଅନ୍ୟାୟ ଓ ବଜାରର ଠକାମୀ ଯୋଗୁଁ କ୍ଷୁଣ୍ଣ ହେଉଥିବା ଏହିସବୁ ଅଧିକାର ହାସଲ ପାଇଁ ସଫଗ୍ରାମ କରିବା ପାଇଁ ଏହି ଦିବସ ସୁଯୋଗ ଦେଇଥାଏ

ଖାଉଟୀମାନଙ୍କର ଅଧିକାରୀକୁ ସୁରକ୍ଷା ପ୍ରଦାନ ସହିତ ସେମାନଙ୍କର ଅଭିଯୋଗ ଗୁଡ଼ିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି